ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ଅମିତ୍ ଶାହାଙ୍କୁ ମନ୍ତଶାଳୟ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ପ୍ରକାଶ ଜାବଡେକରଙ୍କୁ ଜଙ୍ଙଲ ଓ ପରିବେଶ ସୂଚନା ଓ ପ୍ରସାରଣ ଅର୍ଜୁନ ମୁଣ୍ଣାଙ୍କୁ ଆଦିବାସୀ ବ୍ୟାପାର ପୀୟୁଷ ଗୋୟଲଙ୍କୁ ରେଳ ବାଶିଜ୍ୟ ଓ ଶିକ୍କ ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ କାତୀୟ ରାଜପଥ ଏବଂ ଏମ୍ ଏସ୍ ଏମ୍ଇ ମନ୍ତୀ ଭାବେ ଦାୟିତ୍ ଦିଆଯାଇଛି

ଏ ନେଇ ବିଧାନସଭା ସଚିବଙ୍କ ପକ୍ଷର୍ଠ ବିଙ୍କପ୍ତି ପ୍ରକାଶ ପାଇଛି

ଚଳିତ ବର୍ଷର ବାର୍ତ୍ତା ରହିଛି ତମାଖୁ ଓ ଫୁସ୍ଫୁସ୍ର ସ୍ୱାସ୍ଥ୍ୟ

ସେମାନେ ସେଠାରୁ ମୁକୁଳିବାକୁ ସୋସିଆଲ୍ ମିଡିଆରେ ଆକୁଳ ନିବେଦନ କରିଛନ୍ତି